ତେବେ ଏହି ଘଟଶା ଘଟିବାପରେ ଜିଲ୍ଲାପାଳ ଡିସିପି ସିଏମ୍ସି କମିସନର ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଘଟଶାସ୍ଚଳରେ ପହଞ୍ ଆହତମାନଙ୍କୁ ଉଦ୍ଧାର ଓ ଅନ୍ୟତ୍ର ସ୍ତାନାନ୍ତରଣ କାର୍ଯ୍ୟର ତଦାରଖ କରୁଛନ୍ତି ତେବେ ଏହି ଘଟଶାରେ କିଛି ରୋଗୀ ଆହତ ହୋଇଥିବା ସୂଚନା ମିଳିଛି

ରାକ୍ୟସଭାରେ ଶୃନ୍ୟକାଳରେ ଲିଖ୍ତ ଆକାରରେ ସେ ଏହି ଦାବି କରିଥିବା ଜଣାପଡିଛି

କେନ୍ଦ ସରକାର ନୃତନ ଶିକ୍ଷାନୀତି ସଂସଦରେ ପାରିତ କରିଛନ୍ତି ଏହି ନୃତନ ଶିକ୍ଷାନୀତି ବିଦ୍ୟାଳୟ ଓ ବିଶେଷକରି ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ଭନ ଆଣିବ